କ୍ରମିର ଉର୍ବରତା ହାନି ସମସ୍ୟାର ସମାଧାନ ଏହି ଯୋଜନାର ଲକ୍ଷ୍ୟ

ଦେଶରେ କୃଷକମାନଙ୍କୁ ପ୍ରତି ଦୁଇବର୍ଷରେ ଥରେ ଜମିର ଉର୍ବରତା ସଂପର୍କରେ ତଥ୍ୟ ଯୋଗାଇଦେବା ଏହି ଯୋଜନାର ଲକ୍ଷ୍ୟ ଏହାଦ୍ୱାରା କୃଷକମାନଙ୍କର ଉପାର୍ଜନ ତଥା ଚାଷଜମିର ଉତ୍ପାଦକତା ବୃଦ୍ଧି କରାଯାଇ ପାରିବ ଏ ସଂପର୍କରେ ଶ୍ରୀ ମୋଦୀ କହିଥିଲେ କୃଷକମାନେ ମୃଭିକା ସ୍ୱାସ୍ଥ୍ୟର ସ୍ଥିତି ସଂପର୍କରେ ଜାଣିବା ଆବଶ୍ୟକ ସେ କହିଥିଲେ ଯଦି ମୃତ୍ତିକା ସ୍ୱାସ୍ଥ୍ୟ ସଠିକ୍ ଭାବେ ପରିଚାଳନା କରାନଯିବ ତେବେ ଉତ୍ପାଦକତାରେ ବୃଦ୍ଧି ଘଟିବ ନାହିଁ

ଏହି ଯୋଜନାରେ କୃଷକମାନଙ୍କୁ ମୃଭିକା ସ୍ୱାସ୍ଥ୍ୟକାର୍ଡ ଯୋଗାଇଦେବା ପାଇଁ କେନ୍ଦ୍ର ସରକାର ରାଜ୍ୟସରକାରଗୁଡ଼ିକୁ ସହାୟତା ଯୋଗାଇ ଦେଉଛନ୍ତି କେଉଁ ସମୟରେ ମୃତ୍ତିକା ସ୍ୱାସ୍ଥ୍ୟ ପାଇଁ କେଉଁ ସାର ବ୍ୟବହାର କରାଯିବ ତାହା ମଧ୍ୟ ଏହି ଯୋଜନାରେ ସାମିଲ କରାଯାଇଛି

ଏହି ଯୋଜନାର ଗୁରୁତ୍ୱ ମୂଲ୍ୟ ଏବଂ ସୁଫଳ ଉପରେ ସଚେତନତା ସୃଷ୍ଟି ପାଇଁ ଏହି ଦିବସ ପାଳନ କରାଯାଉଛି

ରାମ ଜନ୍ମଭୂମି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ପ୍ରଥମ ବୈଠକ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କାର୍ଯ୍ୟ ସଂପ୍ରର୍ଣ୍ଣ କରିବା ପାଇଁ କେନ୍ଦ୍ର ସରକାର ଏହି ଟ୍ରଷ୍ଟ୍ ଉପରେ ଦାୟିତ୍ୱ ନ୍ୟସ୍ତ କରିଛନ୍ତି ଏହି ବୈଠକରେ ରାମମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ତାରିଖ ଉପରେ ନିଷ୍କଭି ନିଆଯିବ

ସେଣ୍ଟ୍ରାଲ୍ ୟୁନିଭରସିଟି ଓଡ଼ିଶା ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଚଳିତ ବର୍ଷ ବିଭିନ୍ନ ସ୍ନାତକ ଓ ସ୍ନାତକୋତ୍ତର ଗବେଷଣା ପାଠ୍ୟକ୍ରମରେ ଏହାର ଛାତ୍ରଛାତ୍ରୀମାନଙ୍କର ନାମ ଲେଖା ପାଇଁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସାଧାରଣ ପ୍ରବେଶିକ ପରୀକ୍ଷାରେ ଭାଗ ନେବ

ଦେଶର ଯେକୌଣସି ଛାତ୍ରଛାତ୍ରୀ ଏହି ପରୀକ୍ଷା ପାଇଁ ଅନ୍ଲାଇନ୍ ଆବେଦନ କରିପାରିବେ ଏଫ୍ଏମ୍ ଇଣ୍ଟରଆକସନ୍ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଏହାର ପ୍ରଭାବକୁ ସମୀକ୍ଷା କରିବା ଓ ଏଥିଯୋଗୁଁ ଭାରତର ବାଣିଜ୍ୟ ଉପରେ ପଡ଼ୁଥିବା କୁପ୍ରଭାବକୁ ଯାଞ୍ଚ କରିବା ଲାଗି ଗତକାଲି ଶିଳ୍ପ ସଂସ୍ଥା ଓ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକ ସହ ଏକ ବୈଠକରେ ମିଳିତ ହୋଇଥିଲେ ବୈଠକ ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀମତୀ ସୀତାରମଣ କହିଛନ୍ତି ଔଷଧ ଉତ୍ପାଦନ ବୟନ ଶିଳ୍ପ ରସାୟନ ଅଟୋ ରଙ୍ଗ ଓ ଟେଲିଯୋଗାଯୋଗ ଆଦି କ୍ଷେତ୍ରର ପ୍ରତିନିଧିନିମାନେ ଭୂତାଣୁ ସଂକ୍ରମଣ ଯୋଗୁଁ ପଡ଼ିଥିବା ପ୍ରଭାବ ବିଷୟରେ ଜଣାଇଛନ୍ତି ସେ କହିଛନ୍ତି ବୈଠକ ସମୟରେ ରସାୟନ ଔଷଧ ଉତ୍ପାଦନ ଓ ସୌର ଯନ୍ତ୍ରପାତି ଉତ୍ପାଦନକାରୀ କ୍ଷେତ୍ର ପକ୍ଷରୁ ଅଧିକ ଅଭିଯୋଗ କରାଯାଇଛି ସେମାନଙ୍କ ପାଖକୁ ଚୀନରୁ କଞ୍ଚାମାଲ ଆସିପାର୍ ନ ଥିବାର୍ତ ସେମାନେ ଅସ୍ରବିଧା ଭୋଗ କର୍ତ୍ଛନ୍ତି ଶ୍ରୀମତୀ ସୀତାରମଣ କହିଛନ୍ତି ଆଜି ସେ ସମ୍ପୃକ୍ତ ମନ୍ତ୍ରଣାଳୟଗୁଡ଼ିକର ସଚିବମାନଙ୍କ ସହ ଆଲୋଚନା କରି ଏହା ଉପରେ ପଦକ୍ଷେପ ଗ୍ରହଣ କରିବେ ଅର୍ଥମନ୍ତ୍ରୀ କହିଛନ୍ତି କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବା ଯୋଗୁଁ ଏହାର ଦରଦାମ ବୃଦ୍ଧି ଉପରେ କୌଣସି ପ୍ରଭାବ ପଡ଼ିନାହିଁ ସେ କହିଛନ୍ତି କରୋନା ଭୂତାଣୁ ସଂକ୍ରମଣର ମେକ୍ ଇନ୍ ଇଷ୍ଠିଆ କାର୍ଯ୍ୟକ୍ରମ ଉପରେ ପ୍ରଭାବ ପଡ଼ିବା ବିଷୟରେ ଏତେ ଶୀଘ୍ର କୁହାଯାଇ ପାରିବ ନାହିଁ ଏହି ବୈଠକରେ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଫିସର ଫିକି ସିଆଇଆଇ ଓ ଆସୋଚାମ୍ର ପ୍ରତିନିଧିମାନେ ଯୋଗ ଦେଇଥିଲେ ପିଏମ୍ ମନ୍ କି ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ

ଏଥିପାଇଁ ମତାମତ ଦେବାକୁ ଶ୍ରୀ ମୋଦି ଲୋକମାନଙ୍କୁ ନିବେଦନ କରିଛନ୍ତି

ଗତକାଲି ଅନୁଷ୍ଠିତ ବୈଠକରେ ବର୍ଷକୁ ଥରେ ଭୋଟର ଯୋଗ୍ୟତା ତାରିଖ ନିର୍ଦ୍ଧାରଣ କରିବା ଭୋଟର ତାଲିକା ସହ ଆଧାର ସଂଯୋଗୀକରଣ ଏବଂ ମିଥ୍ୟା ସତ୍ୟପାଠକୁ ନିର୍ବାଚନୀ ଅପରାଧ ଭାବେ ବିବେଚନା କରିବା ଭଳି ବିଷୟ ଉପରେ ଆଲୋଚନା କରିଛନ୍ତି ଲୋକପ୍ରତିନିଧି ଆଇନ ଅଧୀନରେ ଛାପା ମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମଗୁଡ଼ିକର ବହୁଳ ବ୍ୟବହାର ସଂପର୍କିତ ପ୍ରସଙ୍ଗ ଏଥିରେ ସ୍ଥାନ ପାଇଥିଲା ବ୍ୟବସ୍ଥାପନା ବିଭାଗ ସଚିବ ନାରାୟଣ ରାଜୁ କହିଛନ୍ତି ଏହି ସବୁ ପ୍ରସଙ୍ଗ ଏବେ ମନ୍ତ୍ରଣାଳୟର ସକ୍ରିୟ ବିଚାରାଧୀନ ରହିଛି

ତେବେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଅବ୍ଦୁଲା ଅବଦୁଲା ଏହି ଫଳାଫଳକୁ ସ୍ୱୀକାର କରିବାରେ ଅସହମତି ପ୍ରକାଶ କରିବା ସହ ନିଜକୁ ବିଜୟୀ ଭାବେ ଘୋଷଣା କରିଛନ୍ତି ଅବଦୁଲା କହିଛନ୍ତି ସେ ସବୁଦଳକୁ ସାଥୀରେ ନେଇ ସରକାର ଗଠନ କରିବାକୁ ଯାଉଛନ୍ତି

ଇତିମଧ୍ୟରେ ତାଲିବାନ ଘନୀଙ୍କ ବିଜୟକୁ ଅସ୍ପୀକାର କରିଛି

ଏହି ରୋଗ ସଂପର୍କରେ ଚୀନର ଅଧିକାରୀମାନଙ୍କ ଦ୍ୱାରା କରାଯାଇଥିବା ଅଧ୍ୟୟନ ଅନୁଯାୟୀ ଅଧିକାଂଶ ରୋଗୀଙ୍କଠାରେ ସାମାନ୍ୟ ଅସୁସ୍ଥତା ପରିଲକ୍ଷିତ ହେଉଥିବାର ଜଣାପଡ଼ିଛି ଏହି ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସର୍ବାଧିକ ପ୍ରଭାବିତ ହୁବେଇ ପ୍ରଦେଶକୁ ବାହ୍ୟଜଗତରୁ ବିଚ୍ଛିନ୍ନ ରଖାଯିବା ଫଳରେ ସଫକ୍ରମଣ ଗତି ମନ୍ଚର ହୋଇପାରିଛି ବୋଲି ଚୀନର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଦେଶର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ ସହ ଗତକାଲି ଟେଲିଫୋନ୍ ଯୋଗେ କଥା ହୋଇ ସେହି ଦେଶ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଆଖିଦୂଶିଆ ସଫଳତା ଆଣିପାରିଛି ବୋଲି କହିଛନ୍ତି

ଜାମ୍ପୁ କାଶ୍ମୀରର ଯୁବସେବା ଓ କ୍ରୀଡ଼ା ସଚିବ ସର୍ମତ୍ ହଫିଜ୍ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି

ଉଦ୍ଘାଟନୀ ସମାରୋହରେ ଝାଡ଼ଖଣ୍ଡ ଓ ଓଡ଼ିଶାର ବିଭିନ୍ନ କିଲ୍ଲାର ପ୍ରତିଯୋଗୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଛନ୍ତି ଏସିଆନ୍ ରେସ୍ଲିଂ ନୂଆଦିଲ୍ଲୀରେ ଚାଲିଥିବା ଏସୀୟ କୁଞ୍ଜି ପ୍ରତିଯୋଗିତାର ଗ୍ରୀକୋ ରୋମାନ୍ ବର୍ଗରେ ଗତକାଲି ସୁନୀଲ କୁମାର ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି

ଗତବର୍ଷ ମଧ୍ୟ କୁମାର ଫାଇନାଲ୍ରେ ପହଞ୍ଚ ରୌପ୍ୟ ପଦକ ହାସଲ କରିଥିଲେ